ସେଠାରେ ନିର୍ଦିଷ୍ଟ ତାପମାତ୍ରାରେ ଟିକାଗୁଡ଼ିକୁ ସଂରକ୍ଷଣ କରାଯାଇ ରଖାଯାଇଛି

ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜିଲ୍ଲା ମୁଖ୍ୟ ଚିକିହା ଅଧିକାର ଡକ୍ଟର ପ୍ରପୁଲ୍ଲ କୁମାର ନ କରିଛନ୍ତି

ଏହି ଟିମ୍ ଜିଲ୍ଲାର ସଦର ବ୍ଲକର ତାରାଗାଁଠାରେ ଧାନମଣ୍ଡି ଦେଖିବା ସହ ଜିଲ୍ଲାରେ ବ୍ୟକ୍ତିର ବିକାଶକୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ପ୍ରୋସାହିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି